ପିଏମ୍ କନ୍ଫରେନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଶିକ୍ଷାର ପୁନରୁଝାପନପାଇଁ ଶୈକ୍ଷିକ ନେତୃତ୍ୱ ଉପରେ ଏକ ସମ୍ମିଳନୀକୁ ଉଦ୍ଘାଟନ କରିବେ ଭାରତୀୟ ଶିକ୍ଷା ବ୍ୟବସ୍ଥା ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ଏବଂ ଶୈକ୍ଷିକ ନିର୍ଯାସ ହାସଲ କରିବା କ୍ଷେତ୍ରରେ ସଫଳ ହେବା ତଥା ଶିକ୍ଷାର ନୀତିନିୟମରେ ଉଦାହରଣମୂଳକ ପରିବର୍ତ୍ତନ ଉପରେ ଏହି ସମ୍ମିଳନୀରେ ବିଚାର ବିମର୍ଷ ହେବ

ଛାତ୍ରଛାତ୍ରୀକେନ୍ଦିକ ଶିକ୍ଷାଦାନପାଇଁ ଶିକ୍ଷା ପ୍ରଶାଳୀର ଉନ୍ନତି ଯୁଗୋପଯୋଗୀ ଶିକ୍ଷା ପ୍ରଦାନପାଇଁ ଆର୍ଟିଫିସିଆଲ୍ ଇକ୍ଷେଲିଜେନ୍ସ୍ର ବ୍ୟବହାର ଅଭିନବତା ଏବଂ ଉଣେଦ୍ୟାଗିତାର ବିକାଶ କରି ନିଯୁକ୍ତି ଅନ୍ୱେଷଣ ବଦଳରେ କିପରି ନିଯୁକ୍ତି ସୃଷ୍ଟିପାଇଁ ଶିକ୍ଷା ପ୍ରଦାନ କରାଯିବ ସେହିସବୁ ବିଷୟ ଉପରେ ଏହି ଦିନିକିଆ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ବିଚାର ବିମର୍ଷ କରାଯିବ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ କାଭ୍ଡେକର ଉଦ୍ଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିବେ ପରାକ୍ରମପର୍ବ ଭାରତୀୟ ସେନାର ସାହସ ଶକ୍ତି ଓ ତ୍ୟାଗ ପ୍ରଦର୍ଶନ କରୁଥିବା କାର୍ଯ୍ୟକ୍ରମ ପରାକ୍ରମପର୍ବ ଗତକାଲି ଆରମ୍ଭ ହୋଇଛି ଏହାର ମୁଖ୍ୟ କାର୍ଯ୍ୟକ୍ରମ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଲନ୍ରେ ଅନୁଷ୍ଠିତ ହୋଇଥିଲା ଏବଂ ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଉଦ୍ଘାଟନ କରିଥିଲେ ଯୋଧପୁର ସାମରିକ ଘାଟୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ତିନିଦିନିଆ ପରାକ୍ରମ ପର୍ବ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି ଏଥିରେ ରାଷ୍ଟ୍ର ନିର୍ମାଣ ଓ ଜାତୀୟ ସ୍କରକ୍ଷାରେ ସେନାର ବିରତ୍ୱର ଗାଥା ପ୍ରଦର୍ଶିତ ହେଉଛି

ବର୍ଷାଯୋଗୁଁ ଅନେକ ରାସ୍ତା ନଷ୍ଟ ହୋଇଛି ଏବଂ ମାଟି ଅତଡା ଖସିବା ଯୋଗୁଁ ବିକ୍କୁଳି ଓ ଜଳଯୋଗାଣ ବ୍ୟବସ୍ଥା ବିଶେଷଭାବେ ପ୍ରଭାବିତ ହୋଇଛି ବନ୍ୟାରେ ମଧ୍ୟ ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହେବା ସହ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି କେବଳ ଲାହୁଲ ଉପତ୍ୟକାରୁ ଏକହଜାରରୁ ଉର୍ଦ୍ଧ ଲୋକଙ୍କୁ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି ସୁରେଶ ପ୍ରଭୁ ଇକୋନୋମିକ୍ ବାଶିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ଦେଶର ଅର୍ଥନୀତିକ ବିକାଶ କ୍ଷେତ୍ରରେ ଅଯଥା ପ୍ରତିବନ୍ଧକ ସୃଷ୍ଟି କରୁଥିବା ନିୟମ କାନୁନଗୁଡିକୁ ହଟାଇ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି

କେଉଁ କେଉଁ ଆଇନଗୁଡିକ ହଟାଇ ଦିଆଯିବା ଆବଶ୍ୟକ ତାହା ଅନୁଧ୍ଧାନ କରିବା ପାଇଁ ଶିଳ୍ପନୀତି ଓ ପ୍ରୋହାହନ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସ୍ଥାୟୀ କମିଟି ଗଠନ କରାଯାଇଛି ଶିଳ୍ପ ସଂସ୍ଥାମାନେ ମଧ୍ୟ ସମ୍ମୁଖୀନ ହେଉଥିବା ଅନାବଶ୍ୟକ ଆଇନ ସମ୍ପର୍କରେ ଅବଗତ କରାଇବାକୁ ସେ ପରାମର୍ଶ ଦେଇଛନ୍ତି ଭାରତରେ ବ୍ୟବସାୟ ବାଣିଜ୍ୟ ସୁଗମ କରିବା ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଘଟିଥିଲେ ହେଁ ଏ କ୍ଷେତ୍ରରେ ଆହୁରି ଉନ୍ନତି କରିବାର ଅଛି

ସାର୍କ ଭିକେ ସିଂ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ କହିଛନ୍ତି ଯେ ଗୋଟିଏ ରାଷ୍ଟ୍ର ପାଇଁ ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସଂଗଠନ ସାର୍କ କ୍ଷତିଗ୍ରସ୍ତ ହୋଇଛି ଗତକାଲି ନୂଆଦିଲ୍ଲୀଠାରେ ସେ ପାକିସ୍ତାନକୁ ଅକ୍ଷେପ କରି କହିଛନ୍ତି ଯେ ଯେଉଁ ରାଷ୍ଟ୍ରମାନଙ୍କ ସହ ତୁମେ ମିତ୍ରତା କରିବ ସେମାନଙ୍କ ସହ ଶତ୍ରୁତା କରାଯାଇ ନ ପାରେ ସାର୍କରେ ସଦସ୍ୟ ଥିବା ପାକିସ୍ତାନ ସଦସ୍ୟ ରାଷ୍ଟ୍ର ଭାରତ ବିରୁଦ୍ଧରେ ଯେଉଁ ଆତଙ୍କବାଦୀ କାର୍ଯ୍ୟକ୍ରମ ଚଳାଇଚି ତାହା ଗ୍ରହଣୀୟ ନୁହେଁ

ଭାରତର ନୀତିକୁ ସମର୍ଥନ କରି ଭୁଟାନ ବାଂଲାଦେଶ ଓ ଆଫଗାନିସ୍ଥାନ ଏହି ବୈଠକକୁ ବର୍ଜନ କରିଥିଲେ ଏଚସି ଟ୍ରାନ୍ସ ଜେଣ୍ଡର ସରକାରୀ ଚାକିରି ଓ ଶିକ୍ଷାକ୍ଷେତ୍ରରେ ତୃତୀୟ ଲିଙ୍ଗର ପ୍ରାର୍ଥୀମାନଙ୍କ ପାଇଁ ସଫରକ୍ଷଣ ସୁବିଧା ରଖିବାକୁ ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏହି ବର୍ଗର ଲୋକମାନେ ଦୟନୀୟ ଜୀବନଯାପନ କରୁଛନ୍ତି ସେମାନଙ୍କ ପ୍ରତି ଉଚିତ ବ୍ୟବହାର ହେଉନାହିଁ ତେଣୁ ସେମାନଙ୍କର ସ୍ୱାର୍ଥ ରକ୍ଷା ଲାଗି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ତୂତୀୟ ଲିଙ୍ଗ ବର୍ଗର ଦୁଇଜଣ ପ୍ରତିନିଧି ମର୍ଯ୍ୟାଦାର ସହ ବଞ୍ଚବା ସହିତ ନିଜ ଜୀବନର ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ

ଫାଇନାନ୍ସ ମିନିଷ୍ଟ୍ରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟମାନଙ୍କୁ ରାଜସ୍ୱ ଯୋଗାଣ ପଦ୍ଧତି ନିର୍ଦ୍ଧାରଣ ସମ୍ପର୍କରେ ବିଚାରକରିବା ପାଇଁ ଏକ ସାତଜଣିଆ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଗଠନକୁ ଅର୍ଥମନ୍ତ୍ରଣାଳୟ ଅନୁମୋଦନ କରିଛି ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ଗୋଷ୍ଠୀ ଗଠିତ ହେବ

ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ରାଜ୍ୟମାନେ କେତେକ ସାମଗ୍ରୀ ଓ ସେବା ଉପରେ ନୃଆ ଟିକସ ବସାଇ ନିଜର ରାଜସ୍ପ ବୃଦ୍ଧି କରିପାରିବେ କି ନାହିଁ ତାହାର ବୈଧତା ସମ୍ପର୍କରେ ଏହି ଗୋଷ୍ଠୀ ଅନୁଧ୍ୟାନ କରିବ ଶ୍ରୀ ଜେଟଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ନୃଆ ପରୋକ୍ଷ ଟିକସ୍ ବ୍ୟବସ୍ଥାରେ ରାଜ୍ୟ ମାନଙ୍କର ରାଜସ୍ୱ ସଂଗ୍ରହ ହ୍ରାସ ସମୀକ୍ଷା କରିଯାଇଥିଲା

ଜିଏସଟି ନିୟମ ଅନୁସାରେ ରାଜସ୍ପ ହରାଉଥିବା ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଦେଇ ସେମାନଙ୍କର କ୍ଷତିଭରଣା କରିବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ଜେଟଲୀ କହିଛନ୍ତି

ଏଥିନେଇ ଗତକାଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି

ତାଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଆସୁଛି

ଏହାଛଡା ସେ ରାଜଘାଟ ଯାଇ ବାପୁଜୀଙ୍କ ସମାଧି ପୀଠରେ ଶବ୍ଧାଞ୍ଜଳୀ ଅର୍ପଣ କରିବେ ସେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀଙ୍କ ସହ ହାଇଦରାବାଦ ହାଉସରେ ଅନୃଷ୍ଠିତ ହେବାକୁ ଥିବା ଏକ ପ୍ରତିନିଧିସ୍ତରୀୟ ବୈଠକରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଜ୍ବେକ୍ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଏକ ରାତ୍ର ଭୋଜିର ଆୟୋଜନ କରିଛନ୍ତି ଶିଳ୍ପମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଉଜ୍ବେକିସ୍ଥାନର ରାଷ୍ଟ୍ରପତିଙ୍କ ଭାରତଗସ୍ତ ଫଳରେ ଦୁଇଦେଶର ସମ୍ପର୍କ ଅଧିକ ନିବିଡ ହେବ

ଫଳରେ ସୁଲାଓ୍ବେଶି ଦ୍ୱୀପର ପାଲୁ ସହର ପାଇଁ ସୁନାମି ବିପଦ ଦେଖାଦେଇଛି ଆମେରିକାର ଭ୍ରତାଣ୍ଡିକ ସର୍ଭେ ସଂସ୍ଥାର ତଥ୍ୟ ଅନୁଯାୟୀ ଏହି ଭୂକମ୍ପର ଉତ୍ପତ୍ତି ସ୍ଥଳ କେନ୍ଦ୍ରୀୟ ସୁଲଓ୍ବେଶି ଅଞ୍ଚଳ

ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ ୟୁଏସ ଟ୍ରମ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ଭାରତ ଗସ୍ତ ପାଇଁ ବିଚାର କରୁଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ନିବିଡ କରିବାକୁ ସେ ଭାରତ ଗସ୍ତରେ ଯିବାକୁ ଆଗ୍ରହୀ ବୋଲି ଆମେରିକାର ଜଣେ ବରିଷ୍ଣ ଅଧିକାରୀ ଆଲିସ୍ ଓ୍ନେଲ କହିଛନ୍ତି ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଛନ୍ତି ଏବଂ ଇତିମଧ୍ୟରେ ସେ ଟ୍ରମ୍ପ୍ଙ୍କୁ ୱାର୍ଶିଟନ ଓ ମାନିଲାରେ ଦୁଇଥର ଭେଟିଛନ୍ତି ମୋଦିଙ୍କ ଅନୁରୋଧ ଟ୍ରମ୍ପ ରକ୍ଷା କରିବେ କି ଏକ ପ୍ରଶ୍ୱର ଉତ୍ତରରେ ଆଲିସ କହିଛନ୍ତିଏ ବିଷୟରେ ଟ୍ରମ୍ପ୍ ବିଚାର କରିପାରନ୍ତି ଓ ଭାରତଗସରେ ଯାଇପାରନ୍ତି

ପ୍ରଥମେ ବ୍ୟାଟିଂ କରି ବାଲାଂଦେଶ ଭଲ ପ୍ରଦର୍ଶନ କରିଥିଲା ତେବେ ମେହେଦି ହାସନ ଆଉଟ ହେଲା ପରେ ସେମାନଙ୍କର ବିପର୍ଯ୍ୟୟ ଘଟିଥିଲା

ଲିଟନ ଦାସଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଶିଖର ଧାଓ୍ୱନକୁ ପ୍ଲେୟାର ଅଫ ଦି ସିରିଜ ଘୋଷଣା କରାଯାଇଛି